ଦେଶର ବିଭିନ୍ନ କିଲ୍ଲାରେ ନୂଆ ମେଡିକାଲ୍ କଲେଜ୍ ସ୍ଥାପନପାଇଁ ଯୋଜନାର କାର୍ଯ୍ୟକାରିତାକୁ ଶ୍ରୀ ମୋଦି ସମୀକ୍ଷା କରିଛନ୍ତି

ସେହି ପ୍ରକଚ୍ଚଗୁଡ଼ିକ ବିହାର ଝାଡ଼ଖଣ୍ଡ ଛତିଶଗଡ଼ ମଧ୍ୟପ୍ରଦେଶ ହିମାଚଳ ପ୍ରଦେଶ ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ମହାରାଷ୍ଟ୍ର ଓଡ଼ିଶା ଚଣ୍ଡୀଗଡ଼ ଆନ୍ଧ୍ରପ୍ରଦେଶ ଦିଲ୍ଲୀ ଗୁଜରାତ୍ ରାଜସ୍ଥାନ ପଣ୍ଟିମବଙ୍ଗ ସିକ୍କିମ୍ ଓ ଅର୍ଭଶାଚଳ ପ୍ରଦେଶ ଆଜି ରାଜ୍ୟରେ କାର୍ଯ୍ୟକାରୀ ହେଉଛି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଥମ ପର୍ଯ୍ୟାୟ ଗ୍ରାମ ସ୍ୱରାଜ ଅଭିଯାନ ଅଭ୍ରତପୂର୍ବ ସଫଳତା ହାସଲ କରିଛି

ପିଏମ୍ କିମ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାଗୁଡ଼ିକ ସର୍ବସାଧାରଣ ବିଶେଷକରି ଅର୍ଥନୈତିକ ଅନଗ୍ରସର ଶ୍ରେଣୀର ଲୋକମାନଙ୍କୁ କ୍ଷମତାପନ୍ନ କରୁଛି ନରେନ୍ଦ୍ର ମୋଦି ଆପ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କ ସହ ବାର୍ଭାଳାପ କରିସାରି ଏହା କହିଛନ୍ତି

ସେଗୁଡ଼ିକ ହେଲା ଗରିବ ଲୋକମାନଙ୍କୁ ବ୍ୟାଙ୍କ ବ୍ୟବସ୍ଥାରେ ସାମିଲ୍ କରିବା କ୍ଷୁଦ୍ର ଉଦ୍ୟୋଗ ଓ ଛୋଟ ଉଦ୍ୟୋଗପତିମାନଙ୍କପାଇଁ ପାଣ୍ଠିର ବ୍ୟବସ୍ଥା କରିବା ଏବଂ ଗରିବ ଓ ଦୁର୍ବଳ ଲୋକମାନଙ୍କ ପାଇଁ ସାମାଜିକ ସ୍ୱରକ୍ଷା ପ୍ରଦାନ କରିବା ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଗରିବ ଲୋକମାନଙ୍କ ପ୍ରତି ସର୍ବଦା ସମ୍ଭେଦନଶୀଳ ରହିଛନ୍ତି ଓ ସେମାନଙ୍କୁ କ୍ଷମତାପନ୍ନ କରିବା ଲାଗି ଉଦ୍ୟମ କରିଆସୁଛନ୍ତି

ସେ କହିଛନ୍ତି ମହିଳାମାନଙ୍କ ବ୍ୟାଙ୍କ୍ ଜମାଖାତା ଖୋଲିବାରେ ମଧ୍ୟ ଯଥେଷ୍ଟ ଅଗ୍ରଗତି ଘଟିଛି ଏହାଦ୍ୱାରା ମହିଳାମାନଙ୍କୁ ଆର୍ଥକ ମୁଖ୍ୟସ୍ରୋତରେ ସାମିଲ୍ କରାଯାଇ କ୍ଷମତାପନ୍ନ କରାଯାଇଛି ଶ୍ରୀ ମୋଦି କହିଛନ୍ତି ସରକାର ବରିଷ ନାଗରିକମାନଙ୍କ କଲ୍ୟାଣପାଇଁ ମଧ୍ୟ ପ୍ରତିଶ୍ରତିବଦ୍ଧ ରହିଛନ୍ତି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ କହିଛନ୍ତି ସରକାର ଛୋଟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ରପାଇଁ ଅଧିକ ଋଣ ପ୍ରଦାନ ପୁଞ୍ଜି ଓ ସୁଧ ରିହାତି ଏବଂ ନବୀକରଣ ଉପରେ ଅଧିକ ଆଲୋକପାତ କରୁଛନ୍ତି ନ୍ତଆଦିଲ୍ଲୀରେ ଜାତିସଂଘ ଛୋଟ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ଦିବସ ପାଳନ ଅବସରରେ ଉଦ୍ୟମ ସଙ୍ଗମ ଉଦ୍ଘାଟନୀ ଅଧିବେଶନରେ ଉଦ୍ବୋଧନ ଦେଇ ରାଷ୍ଟ୍ରପତି ଏହା କହିଛନ୍ତି ଶ୍ରୀ କୋବିନ୍ଦ୍ କହିଛନ୍ତି ନୂଆ ଦେବାଳିଆ ଅବସ୍ଥା ଓ ଦେବାଳିଆ ଆଇନରେ ଏହି ଉଦ୍ୟୋଗଗୁଡ଼ିକୁ ସ୍ୱତନ୍ତ୍ର ମର୍ଯ୍ୟାଦା ଦିଆଯାଇଛି ଏହି ଅବସରରେ ରାଷ୍ଟ୍ରପତି ମିଶନ ସୌର ଚର୍ଖାର ଶୁଭାରମ୍ଭ କରିଛନ୍ତି ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ସ୍ଚଷ୍ଟିପାଇଁ ଏହି ମିଶନ ଆରମ୍ଭ କରାଯାଇଛି ସେ ମଧ୍ୟ ଛୋଟ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ସମ୍ପର୍କ ପୋର୍ଟାଲ୍ର ଶୁଭାରମ୍ଭ କରିଚ୍ଛନ୍ତି

ସେମାନଙ୍କର ଅବସର ଗ୍ରହଣର ବୟସ ସୀମା କେନ୍ଦ୍ରୀୟ ସ୍ୱାସ୍ଥ୍ୟସେବା ବିଭାଗର ଡାକ୍ତର ଏବଂ କେନ୍ଦ୍ର ସରକାରୀ ହସ୍ୱିଟାଲ୍ଗୁଡ଼ିକରେ କାର୍ଯ୍ୟରତ ଡାକ୍ତରମାନଙ୍କ ବୟସ ସୀମା ସହ ସମାନ ହେବ କେନ୍ଦ୍ର କ୍ୟାବିନେଟ୍ ଆହୁରି ଅଧିକ ଅଭିଜ୍ଞ ସରକାରୀ ଡାକ୍ତରମାନଙ୍କୁ ଶିକ୍ଷାଦାନ କ୍ଲିନିକ୍ ଓ ସର୍ବସାଧାରଣ ସ୍ୱାସ୍ଥ୍ୟସେବା କାର୍ଯ୍ୟକ୍ରମ ରୂପାୟନପାଇଁ ସ୍ଥାନାନ୍ତରିତ କରିବାଲାଗି ମଧ୍ୟ ଅନ୍ତମୋଦନ କରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍କଭି ନିଆଯାଇଛି

ଉଚ୍ଚଶିକ୍ଷା କ୍ଷେତ୍ରରେ ସଂସ୍କାର ଲାଗି ଏହା କରାଯିବ

ଏହି ଚିଠା ବିଲ୍ ଅନୁସାରେ ଶିକ୍ଷା କ୍ଷେତ୍ରର ମାନରେ ଉନ୍ନତି ଓ ଶିକ୍ଷା ସ୍ତରରେ ଉନ୍ନତି ପାଇଁ ପଦକ୍ଷେପ ନିଆଯିବ ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାବ୍ଡେକର କହିଛନ୍ତି ସର୍ବନିମ୍ନ ସରକାର ଓ ସର୍ବୋକୁଷ୍ଟ ଶାସନ ଅନୁଦାନ କାର୍ଯ୍ୟ ପୂଥକୀକରଣ ପର୍ଯ୍ୟବେକ୍ଷଣ ରାଜର ଅବସାନ ଓ ଶିକ୍ଷା ମାନରେ ଉନ୍ନତି ଆଦି ନୀତି ଉପରେ ଏହା ପର୍ଯ୍ୟବସିତ

ଏହି ପୁଞ୍ଜି ଛୋଟ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ରପ୍ତାନୀ ଉପରେ ବୀମା ରାଶି ବୃଦ୍ଧି କରିବ ଏବଂ ଆଫ୍ରିକା ଓ ଲାଟିନ୍ ଆମେରିକୀୟ ଦେଶଗୁଡ଼ିକୁ ହେଉଥିବା ରପ୍ତାନୀ ସ୍ଥିତିକ୍ ମଜବୃତ୍ କରିବ ଏଥନଲ୍ ମିଶ୍ରିତ ପେଟ୍ରୋଲ୍ ଉତ୍ପାଦନ କାର୍ଯ୍ୟକ୍ରମ ପାଇଁ ରାଷ୍ଟ୍ରାୟତ ତୈଳ କମ୍ପାନୀଗୁଡ଼ିକଦ୍ୱାରା ଏଥନଲ୍ ସଂଗ୍ରହ ପଦ୍ଧତିକୁ ମଧ୍ୟ ସିସିଇଏ ଅନୁମୋଦନ କରିଛି

ସୁପ୍ରିମ୍କୋର୍ଟ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ର ଜଣେ ଅଫିସରଙ୍କ ବିରୁଦ୍ଧରେ ଏକ ଆବେଦନର ଶୁଣାଣି କରି ଏହା କହିଛନ୍ତି ଏକ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଅଫିସରଙ୍କ ବିର୍ଦ୍ଧରେ କରାଯାଇଥିବା ଅଭିଯୋଗ ଅତ୍ୟନ୍ତ ଗ୍ରର୍ତର ଓ ଏହାର ତଦନ୍ତ ହେବା ଆବଶ୍ୟକ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାକର ହୋଇ ଅତିରିକ୍ତ ସଲିସିଟର୍ କେନେରାଲ୍ ବିକ୍ରମଜିତ୍ ବାନାର୍ଜୀ କହିଛନ୍ତି ସରକାର ସେହି ଅଫିସରଙ୍କ ବିରୁଦ୍ଧରେ ଅଭିଯୋଗଗୁଡ଼ିକୁ ତଦନ୍ତ କରିବାକୁ ପ୍ରସ୍ତୁତ ଅଛନ୍ତି ସେହି ଅଫିସର ଜଣକ ବହୁ ଆୟ ବର୍ହଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା

ଗୋଟିଏ ମ୍ୟାଚ୍ରେ ମେକ୍ୱିକୋ ସ୍ୱିଡେନ୍କୁ ଭେଟୁଥିବାବେଳେ ଅନ୍ୟ ଗୋଟିଏ ମ୍ୟାଚ୍ରେ ଦକ୍ଷିଣ କୋରିଆ କର୍ମାନୀକୁ ଭେଟିବ

ପ୍ରଥମ ମ୍ୟାଚ୍ଟି ସର୍ବିଆ ଓ ବ୍ରାଜିଲ୍ ମଧ୍ୟରେ ଖେଳାଯାଉଥିବାବେଳେ ଦ୍ୱିତୀୟ ମ୍ୟାଚ୍ଟି ସ୍ୱିଜର୍ଲ୍ୟାଣ୍ଡ ଓ କୋଷ୍ଟା ରିକା ମଧ୍ୟରେ ଖେଳାଯିବ

ଗ୍ରପ୍ ସି'ରେ ଡେନ୍ମାର୍କ ଓ ଫ୍ରାନ୍ସ ମଧ୍ୟରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା ଏହି ଫଳାଫଳ ଡେନ୍ମାର୍କକୁ ପରବର୍ତ୍ତୀ ପର୍ଯ୍ୟାୟକୁ ଉଠିବାରେ ସାହାଯ୍ୟ କରିଥିଲା

ସେଗୁଡ଼ିକ ହେଲା ରୁଷ୍ ଉରୁଗୁଏ ସ୍କେନ୍ ପର୍ଭୁଗାଲ ଫ୍ରାନ୍ସ ଡେନ୍ମାର୍କ କ୍ରୋଏସିଆ ଆର୍ଜେକ୍ଷିନା ଇଂଲଣ୍ଡ ଓ ବେଲ୍ଜିୟମ୍ କ୍ରିକେଟ୍ ଭାରତ ଓ ଆୟାର୍ଲ୍ୟାଣ୍ଡ ଆଜି ଡବ୍ଲିନ୍ରେ ସେମାନଙ୍କ ମଧ୍ୟରେ ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ୍ ମ୍ୟାଚ୍ ଖେଳିବେ ଗତ ମାର୍ଚ୍ଚ ମାସରେ ଶ୍ରୀଲଙ୍କାରେ ଅନୁଷ୍ଠିତ ନିଧାସ୍ ଟ୍ରଫି ପରଠାରୁ ଭାରତପାଇଁ ଏହା ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ମ୍ୟାଚ୍ ବିରାଟ କୋହଲି ଫିଟ୍ନେସ୍ ଟେଷ୍ଟ ପାସ୍ କରିବା ପରେ ଦଳର ନେତୃତ୍ୱ ନେଉଛନ୍ତି